ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଭୂତାଣୁ ସଂକ୍ରମଣକୁ ରୋକିବାପାଇଁ ଦୀର୍ଘଦିନ ପର୍ଯ୍ୟନ୍ତ ହାତକୁ ଜୀବାଣୁମୁକ୍ତ ରଖିବା ଶ୍ୱାସପ୍ରଶ୍ୱାସ ସ୍ୱାସ୍ଥ୍ୟରକ୍ଷା ପ୍ରତି ଯତ୍ନବାନ ହେବା ପରିବେଶଗତ ସ୍ୱାସ୍ଥ୍ୟରକ୍ଷା ପ୍ରତି ଧ୍ୟାନ ଦେବା ଓ ଶାରୀରିକ ଦୂରତା ବଜାୟ ରଖିବା ଭଳି ସାଧାରଣ କାର୍ଯ୍ୟଗୁଡ଼ିକୁ କରିବାକୁ ହେବ ସେ କହିଛନ୍ତି ଲୋକମାନଙ୍କୁ ସେମାନଙ୍କ ଦୈନନ୍ଦିନ ଜୀବନରେ ଏହିସବୁକୁ ଅଭ୍ୟାସରେ ପରିଣତ କରିବାକୁ ହେବ ଓ ସାବଧାନ ରହିବାକୁ ପଡ଼ିବ ଏପରିକି କୋଭିଡ୍ ନାଇଣ୍ଟିନ୍ କଣ୍ଟେନ୍ମେଣ୍ଟ ଜୋନ୍ ବାହାରେ ଥିବା ଲୋକମାନେ ମଧ୍ୟ ସରକାରଙ୍କଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀଗୁଡ଼ିକୁ ପାଳନ କରିବାକୁ ହେବ ଅଧିକ ସଂକ୍ରମିତ ହୋଇଥିବା ଅଞ୍ଚଳଗୁଡ଼ିକୁ କଷ୍ଟେନ୍ମେଣ୍ଟ କୋନ୍ ଭାବେ ଚିହ୍ରଟ କରାଯିବା ଉଚିତ ବୋଲି ସେ କହିଛନ୍ତି

ତାହା ମଧ୍ୟରୁ ଦେଢ଼ କୋଟି ମାସ୍କ ଦେଶରେ ଉତ୍ପାଦିତ ହେବ

ଦେଶରେ ଆବଶ୍ୟକ ଭେଷ୍ଟିଲେଟର୍ ଚାହିଦାର ପୂରଣ କରାଯାଇପାରିବ ବୋଲି ସେ ଦୂଢ଼ୋକ୍ତି ପ୍ରକାଶ କରିଛନ୍ତି

ବିଭିନ୍ନ ପରୀକ୍ଷା ପାଇଁ ଏହି ସମୟସୀମାର ସମ୍ପ୍ରସାରଣ କରାଯାଇଛି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ଦୃଷ୍ଟିର୍ ଏନ୍ଟିଏ ଦ୍ୱାରା ଏଭଳି ନିଷ୍କଭି ନିଆଯାଇଛି

ଶ୍ରମିକ ସ୍ବେଶାଲ୍ ଟ୍ରେନ୍ ଦେଶାନ୍ତରିତ ଶ୍ରମିକ ତୀର୍ଥଯାତ୍ରୀ ପର୍ଯ୍ୟଟକ ଛାତ୍ରଛାତ୍ରୀ ଓ ଅଟକି ରହିଥିବା ଅନ୍ୟ ବ୍ୟକ୍ତିମାନଙ୍କୁ ବିଭିନ୍ନ ସ୍ଥାନରୁ ସେମାନଙ୍କୁ ନିଜ ନିଜ ରାଜ୍ୟକୁ ପଠାଇବା ଲାଗି ରେଳ ମନ୍ତ୍ରଣାଳୟ ଆଜି ଶ୍ରମିକ ଦିବସ ଅବସରରେ ଆକ୍ଟିଠାରୁ 'ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍' ଚଳାଚଳ ଆରମ୍ଭ କରିବାକୁ ନିଷ୍କଭି ନେଇଛି ଏହି ଟ୍ରେନ୍ଗୁଡ଼ିକ ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କ ଅନୁରୋଧକ୍ରମେ କୋଭିଡ୍ ନାଇଷ୍ଟିନ୍ କଟକଣା ନିୟମାବଳୀର ପାଳନ କରି ବିଭିନ୍ନ ସ୍ଥାନ ମଧ୍ୟରେ ଚଳାଚଳ କରିବ 'ଶ୍ରମିକ ସ୍କେଶାଲ୍ ଟ୍ରେନ୍'ଗୁଡ଼ିକର ଚଳାଚଳରେ ସମନ୍ୱୟ ରକ୍ଷା ଲାଗି ରେଳବାଇ ଓ ରାଜ୍ୟ ସରକାରମାନେ ନୋଡାଲ୍ ଅଫିସରମାନଙ୍କୁ ନିଯୁକ୍ତ କରିବେ ଯେଉଁ ରାଜ୍ୟରୁ ଶ୍ରମିକମାନେ ଆସିବେ ସେହି ରାଜ୍ୟ ସରକାରମାନଙ୍କୁ ସେମାନଙ୍କର ଡାକ୍ତରୀ ପରୀକ୍ଷା କରିବାକୁ ହେବ ଓ ଯେଉଁମାନଙ୍କ ଶରୀରରେ ଭୂତାଣୁ ସଂକ୍ରମଣର କୌଣସି ଲକ୍ଷଣ ନ ଥିବ କେବଳ ସେହିମାନଙ୍କୁ ଯାତ୍ରା କରିବାକୁ ଅନୁମତି ମିଳିବ ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ମୁଖା ପିନ୍ଧିବା ବାଧ୍ୟତାମଳକ କରାଯାଇଛି ଶ୍ରମିକମାନେ ଯେଉଁ ରାଜ୍ୟରୁ ଆସିବେ ସେହି ରାଜ୍ୟ ସରକାର ସେମାନଙ୍କର ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରିବେ ରେଳବାଇ ଶାରୀରିକ ଦୂରତା ବଜାୟ ରଖିବା ଓ ସ୍ୱାସ୍ଥ୍ୟରକ୍ଷା ନିୟମର ପାଳନ ପାଇଁ ଯାତ୍ରୀମାନଙ୍କୁ ସହଯୋଗ କରିବେ ଦୀର୍ଘଗାମୀ ରେଳପଥରେ ଯାତ୍ରା ସମୟରେ ରେଳବାଇ ଖାଦ୍ୟ ଯୋଗାଇବ ଯାତ୍ରୀମାନେ ସେମାନଙ୍କ ନିଜ ନିଜ ରାଜ୍ୟରେ ପହଞ୍ଚବା ପରେ ସମ୍ପୁକ୍ତ ରାଜ୍ୟ ସରକାରମାନେ ସେମାନଙ୍କୁ ଗ୍ରହଣ କରିବେ ଓ ସେମାନଙ୍କର ଯାଞ୍ଚ୍ ଏବଂ ପୃଥକୀକରଣର ବ୍ୟବସ୍ଥା କରିବେ

ଏହି ଖାଦ୍ୟ ଗରିବ ଲୋକ ଛୋଟ ପିଲା ସ୍ଥାନାନ୍ତରିତ ଶ୍ରମିକ ଅଟକି ରହିଥିବା ଲୋକ ଓ ଖାଇବାକୁ ପାଉନଥିବା ଅନ୍ୟ ଲୋକମାନଙ୍କୁ ଦିଆଯାଇଛି

ଏହି ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି

ରାଜ୍ୟଗୁଡ଼ିକର ମୁଖ୍ୟ ସଚିବମାନଙ୍କ ପାଖକୁ ଚିଠି ଲେଖି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦନ କହିଛନ୍ତି ପୂର୍ବରୁ ଜିଲ୍ଲାଗୁଡ଼ିକୁ ସଂକ୍ରମଣ ଭିତ୍ତିରେ ରେଡ୍ଜୋନ୍ ଅରେଞ୍ଜ ଜୋନ୍ ଓ ଗ୍ରୀନ୍ ଜୋନ୍ ଭାବେ ନାମିତ କରାଯାଇଥିଲା ଏଥିପାଇଁ ସଂକ୍ରମଣ ହାର ଦ୍ୱିଗୁଣିତ ହେବା ଓ ସଂକ୍ରମଣ ବୃଦ୍ଧି ପାଇବା ଭଳି ବିଷୟଗୁଡ଼ିକୁ ବିଚାରକୁ ନିଆଯାଇଥିଲା ଯେହେତୁ ଆରୋଗ୍ୟ ହାରରେ ବୃଦ୍ଧି ଘଟୁଛି ସେ ଦୃଷ୍ଟିରୁ ଦେଶର ଜିଲ୍ଲାଗୁଡ଼ିକୁ ଏହିସବୁ ବିଷୟକୁ ଭିତ୍ତି କରି ଏଭଳି ଭାବେ ନାମିତ କରାଯାଇଛି

କ୍ଷେତ୍ର ଓ ରାଜ୍ୟ ସ୍ତରର୍ତ ମିଳ୍ଚଥିବା ତଥ୍ୟକ୍ ଭିତ୍ତି କରି ରାଜ୍ୟ ସରକାରମାନେ ସେମାନଙ୍କର ରେଡ୍ ଓ ଅରେଞ୍ଜ କୋନ୍ ଘୋଷଣା କରିପାରିବେ ତେବେ ରାଜ୍ୟ ସରକାରମାନେ ଜିଲ୍ଲାଗୁଡ଼ିକରେ ଜୋନାଲ୍ ବର୍ଗିକରଣରେ କୌଣସି କୋହଳ କରିନପାରନ୍ତି ରେଡ୍ ଓ ଅରେଞ୍ଜ ଜୋନ୍ଗୁଡ଼ିକରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି ସେହି ଜିଲ୍ଲାଗୁଡ଼ିକର କଣ୍ଟେନ୍ମେଣ୍ଟନ ଜୋନ୍ଗୁଡ଼ିକୁ ସ୍ୱଷ୍ଟ ଭାବେ ଉଲ୍ଲେଖ କରାଯିବା ଉଚିତ୍ ଏହାକୁ ସଂକ୍ରମିତ ଲୋକଙ୍କ ସଂଖ୍ୟା ସେମାନଙ୍କ ସଂସ୍ୱର୍ଶରେ ଆସିଥିବା ଲୋକଙ୍କ ସଂଖ୍ୟା ଓ କେତେ ଅଞ୍ଚଳରେ ସଂକ୍ରମଣ ବ୍ୟାପିଛି ତାହାର ଆକାରକୁ ବିବେଚନା କରାଯାଇ ନିଷ୍କଭି ନିଆଯିବା ଉଚିତ୍ ତେବେ ରେଡ୍ ଜୋନ୍ ଓ ଅରେଞ୍ଜ ଜୋନ୍ ଭାବେ ନାମିତ କିଲ୍ଲାଗୁଡ଼ିକରେ କରାଯାଇଥିବା ଜୋନ୍ ବର୍ଗିକରଣରେ କୌଣସି କୋହଳତା କରାଯିବା ଉଚିତ୍ ନୁହେଁ

ଅଜୟ ତିର୍କୀ ଚାର୍ଜ ଅଜୟ ତିର୍କୀ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ମଧ୍ୟପ୍ରଦେଶ କ୍ୟାଡର୍ର ଭାରତୀୟ ପ୍ରଶାସନିକ ସେବା ଅଫିସର୍ ଶ୍ରୀ ତିର୍କୀ ରବୀନ୍ଦ୍ର ଅନ୍ୱାର୍ଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଶ୍ରୀ ଅନ୍ୱାର୍ ଗତକାଲି ଅବସର ଗ୍ରହଣ କରିଥିଲେ ଏହା ପୂର୍ବରୁ ଶ୍ରୀ ତିର୍କୀ ମନ୍ତ୍ରଣାଳୟ ସ୍ୱତନ୍ତ୍ର ସଚିବ ଓ ଅତିରକ୍ତ ସଚିବ ଦାୟିତ୍ୱରେ ଥିଲେ ଏହାଛଡ଼ା ସେ ମାନବ ସମ୍ଭଳ ବିକାଶ ମନ୍ତ୍ରଣାଳୟରେ ସ୍କୁଲ୍ ଶିକ୍ଷା ଓ ସାକ୍ଷରତା ବିଭାଗ ଯୁଗ୍ଲ ସଚିବ ଭାବେ କାର୍ଯ୍ୟ କରୁଥିଲେ

ଏହାପୂର୍ବରୁ ସେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ତୁଲାଉଥିଲେ ଅତନୁ ଚକ୍ରବର୍ତ୍ତୀଙ୍କ ସ୍ଥାନରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି ଶ୍ରୀ ଚକ୍ରବର୍ତ୍ତୀ ଗତକାଲି ଅବସର ଗ୍ରହଣ କରିଥିଲେ ପିଏମ୍ ରଷିଆନ୍ ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ପ୍ରଧାନମନ୍ତ୍ରୀ ମିଖାଇଲ୍ ମିଶୁ ସ୍ତିନ୍ଙ୍କ ଆଶୁଆରୋଗ୍ୟ କାମନା କରି ତାଙ୍କ ପାଖକୁ ଶୁଭେଛା ବାର୍ତ୍ତା ପଠାଇଛନ୍ତି ମିଶୁ ସ୍ତିନ୍ କୋଭିଡ୍ ନାଇଷ୍ଟିନ୍ରେ ସଂକ୍ରମିତ ହୋଇଥିବାର ଖବର ମିଳିଛି